ରାକ୍ୟର ବିଭିନ୍ନ ପ୍ରାନ୍ତରରେ ମଧ ଏହି ଅବସରରେ ସ୍ୱତନ୍ତ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି

ଏକବିଂଶ ଶତାଦ୍ଦୀରେ ମହାପ୍ରଭ୍ରଙ୍କ ଆଶୀର୍ବାଦ ପାଇ ବିଶ୍ୱର ଏକ ଅଗ୍ରଶୀ ଅଞଳ ଭାବେ ଓଡ଼ିଶା ପ୍ରତିଷିତ ହେଉ ଏହି ଦୃଢ଼ ବିଶ୍ୱାସ ସହିତ ସା ଚାରିକୋଟି ଓଡ଼ିଆ ଭାଇଭଉଣୀମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି

ଆଜିଠାରୁ ଟେଲିଭିଜନ ସିନେମା ଟିକେଟ୍ ଏବଂ ସ୍କ୍ରିନ୍ ମନିଟର ପାଓ୍ୱାର ବ୍ୟାଙ୍କ ମାର୍ବଲ ଇଟା ଆଦି ସାମଗ୍ରୀର ସଂଶୋଧିତ ମୁଲ୍ୟ ଲାଗୁ ହୋଇଛି

ଅନ୍ୟପକ୍ଷରେ ଆକିଠାରୁ ଜନଧନ ଖାତାଧାରୀଙ୍କୁ ଜିଏସ୍ଟି ପରିସରରୁ ବାଦ୍ ଦିଆଯାଇଛି

ଗଙ୍ଗା ଯମୁନା ସରସ୍ୱତୀ କୁଲି ଦେଶ୍ପ୍ରେମୀ ଅମର ଆକବର ଆନ୍ନୋନୀ ଏବଂ ମୁକ୍କଦର କା ସିକନ୍ଦର ଆଦି ତାଙ୍କର ଲୋକପ୍ରିୟ ଚଳଚିତ୍ର ଥିଲା

ରାକ୍ୟର କେତେକ ଅଞ୍ଞଳରେ ତୁଷାରପାତ ହୋଇଥିବାର ମଧ ଲକ୍ଷ୍ୟ କରାଯାଇଛି